ଫାଷ୍ଟ୍ ଫେଜ୍ ଅନ୍ଲକିଂ କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ବନ୍ଦ ରହିଥିବା ଧାର୍ମିକ ସ୍ଥଳୀ ସଫିଂମଲ୍ ରେସ୍ତୋରାଁ ହୋଟେଲ୍ ଓ କାର୍ଯ୍ୟାଳୟଗୁଡ଼ିକ ଦେଶର ବିଭିନ୍ନ ରାଜ୍ୟରେ ଆକିଠାରୁ ଖୋଲିବା ଆରମ୍ଭ କରିଛି ତେବେ ଏଗୁଡ଼ିକୁ କିଛି ସର୍ତ୍ତାବଳୀ ସହ ଖୋଲାଯାଇଛି

ସେହି ସଂସ୍ଥାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଶାରିରୀକ ଦୂରତର ନିୟମର କଡ଼ାକଡ଼ି ପାଳନ କରିବାକୁ ହେବ ଅନେକ ରାଜ୍ୟରେ ଲୋକମାନଙ୍କର ଭିଡ଼ ଓ ଶାରୀରିକ ଦୂରତା ଜନିତ ସମସ୍ୟାକୁ ନେଇ ଆଜି ବଡ଼ବଡ଼ ଧାର୍ମିକପୀଠଗୁଡ଼ିକ ଖୋଲିବନାହିଁ ସପିଂମଲ୍ଗୁଡ଼ିକରେ କେବଳ ଭୂତାଣୁ ସଂକ୍ରମଣର ଲକ୍ଷଣ ନଥିବା କର୍ମଚାରୀ ଓ ଗ୍ରାହକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି କିନ୍ତୁ ସେଗୁଡ଼ିକରେ ଥିବା ପିଲାମାନଙ୍କ ପାଇଁ ଖେଳିବାସ୍ଥାନ ସିନେମା ହଲ୍ ଓ କ୍ରୀଡ଼ାସ୍ଥଳୀଗୁଡ଼ିକୁ ବନ୍ଦ ରହିବ ମଲ୍ଗୁଡ଼ିକର ପରିଚାଳନା ମଣ୍ଡଳୀଗୁଡ଼ିକୁ ଶାରୀରିକ ଦୂରତା ନିୟମର କଡ଼ାକଡ଼ି ପାଳନ ପାଇଁ ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ଲଗାଇବାକୁ କୁହାଯାଇଛି

ଶ୍ରୀ ପୁରୀ କହିଛନ୍ତି ଯେଉଁ ଦେଶଗୁଡ଼ିକୁ ବିମାନ ଚଳାଚଳ କରାଯିବ ସେହି ଦେଶମାନେ ବିମାନ ଅବତରଣ ପାଇଁ ଅନୁମତି ଦେବା ବିଷୟରେ ପ୍ରଥମେ ନିଶ୍ଚିତ ହେବାକୁ ପଡ଼ିବ ମନ୍ତ୍ରୀ କହିଛନ୍ତି ନିୟମିତ ଭାବେ ଆନ୍ତର୍ଜାତିକ ବିମାନ ଚଳାଚଳ ପାଇଁ ପ୍ରବଳ ଦାବି ହେଉଥିବା ଯୋଗୁଁ ସେ ଆନ୍ତର୍ଜାତିକ ବିମାନ ଚଳାଚଳ ସଂକ୍ରାନ୍ତରେ ବିଭିନ୍ନ ଦେଶ ନେଉଥିବା ନିଷ୍ପଭିର ସମୀକ୍ଷା କରିଛନ୍ତି ଶ୍ରୀ ପୁରୀ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ

ସେହି ଦେଶମାନେ କେବଳ ନିଜ ନିଜର ନାଗରିକଙ୍କୁ ଆଣିବା ପାଇଁ ବିମାନ ଅବତରଣ କରିବାକୁ ଅନୁମତି ଦେଉଛନ୍ତି କିନ୍ତୁ ବିଦେଶୀ ନାଗରିକମାନଙ୍କୁ ଦେଶ ମଧ୍ୟକୁ ପ୍ରବେଶ କରିବାକୁ ବାରଣ କର୍ଛନ୍ତି ମନ୍ତ୍ରୀ କହିଛନ୍ତି ବନ୍ଦେ ଭାରତ ମିଶନ ଅଧୀନରେ ଆହୁରି ଅଧ୍ୟକ ବିମାନ ଚଳାଚଳ କରିବ ଏଚ୍ଏମ୍ ର୍ୟାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୋଭିଡ୍ ନାଇଷ୍ଟିନ୍ର ଦୃଢ଼ ମୁକାବିଲା କରିବା ପାଇଁ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ବିଜେପି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ପାର୍ଟିର ପ୍ରଥମ ର୍ୟାଲି ବିହାର ଜନସମ୍ଭାଦରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଏହା ଏକ ନିର୍ବାଚନ କିମ୍ବା ରାଜନୈତିକ ର୍ୟାଲି ନୁହେଁ

ବିରୋଧୀ ଦଳ ବିଶେଷକରି କଂଗ୍ରେସ ଓ ଆର୍ଜେଡିର ସମାଲୋଚନା କରି ସେ କହିଛନ୍ତି ଏହି ଦଳମାନେ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପ୍ରସଙ୍ଗ ଉପରେ କେବଳ ରାଜନୀତି କରୁଛନ୍ତି

ଏହି କାର୍ଯ୍ୟକ୍ରମରେ ଏମ୍ସର ଫୁସ୍ଫୁସ୍ ବିଭାଗ ମୁଖ୍ୟ ଡକ୍ଟର ଅନନ୍ତ ମୋହନ ଲୋକମାନଙ୍କୁ ଡାକ୍ତରଙ୍କ ପରାମର୍ଶବିନା ହାଇଡ୍ରୋକ୍ସି କ୍ଲୋରୋକୁଇନ୍ କିମ୍ବା ମେଲେରିଆର ଚିକିହା ପାଇଁ ବ୍ୟବହାର କରାଯାଉଥିବା ଔଷଧ ସେବନ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଏମ୍ସର ସିନିୟର ନର୍ସିଂ ଅଫିସର ଜାସିଣ୍ଟା ଗୁଞ୍ଜିୟାଲ୍ ସଂକ୍ରମଣ ଶୃଙ୍ଖଳକୁ ଭଙ୍ଗ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି

ଆଇଆଇଟି ହାଇଦ୍ରାବାଦର ଇଲେକ୍ଟ୍ରିକାଲ୍ ଇଂକିନିୟରିଂ ବିଭାଗ ମୁଖ୍ୟ ଗବେଷକ ପ୍ରଫେସର ଶିବ ଗୋବିନ୍ଦ ସିଂ କହିଛନ୍ତି ଏହି କିଟ୍କୁ ଇଏସ୍ଆଇସି ହସ୍ୱିଟାଲ୍ରେ ପରୀକ୍ଷା କରାଯାଇ ସାରିଛି ଓ ଏହାର ଫଳାଫଳ ସନ୍ତୋଷଜନକ ରହିଛି ସେ କହିଛନ୍ତି ଏହି କିଟ୍ ରିଭର୍ସ ଟ୍ରେନିୟନ୍ ପଲିମିରେଜ୍ ଚେନ୍ ରିଆକ୍ସନ ଆର୍ଟିପିସିଆର୍ ମୁକ୍ତ

ସେ କହିଛନ୍ତି ଶତକଡ଼ା ଶହେ ଭାଗ ଦେଶୀୟ ଞ୍ଜାନକୌଶଳରେ ପ୍ରସ୍ତୁତ ଏହି କିଟ୍ ଜଣେ ହାଇସ୍କୁଲ୍ ଛାତ୍ର ମଧ୍ୟ ବ୍ୟବହାର କରିପାରିବ